ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀହରିକୋଟାରେ ଏହି ଐତିହାସିକ ଯାତ୍ରା ଦେଖିବାର କାର୍ଯ୍ୟକ୍ରମ ରହିଛି

ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସପକ୍ଷରେ ଆକି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରୁଛନ୍ତି

ଏଥ୍ ପୂର୍ବରୁ ସେ କୋରାପୁଟ କିଲ୍ଲାର ବିଭିନ୍ନ ରାକସ୍ୱ ବିଭାଗରେ କାର୍ଯ୍ୟ କରିଥିଲେ

ଏହି ଛାତ୍ରଛାତ୍ରୀଙ୍କ ମଧ୍ଧରୁ କେତେକ ମ୍ୟାଲେରିଆ ଏବଂ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା କଶାପଡିଛି

ଏହି ପିଲାମାନଙ୍କର ଥଇଥାନ ଏବଂ ଶିକ୍ଷା ପାଇଁ ଜିଲ୍ଲା ଶିଶୁ କଲ୍ୟାଣ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି

ଜମିରେ କାମ କରୁଥିବା ସମୟରେ ହଠାତ୍ ବର୍ଷା ହୋଇ ବଜ୍ରପାତ ହେବାରୁ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଶାପଡ଼ିଛି

ପାଗ ଅନୁକୁଳ ଥିବାରୁ ଏହି ନୀତି ଦେଖିବା ପାଇଁ ବ୍ୟାପକ ଜନସମାଗମ ହେବା ଆଶା କରାଯାଉଛି

ଗତକାଲି ବିଳଧିତ ରାତିରେ ଚତୁର୍ବ୍ଧା ମର୍ତିଙ୍କର ସୁନାବେଶ ଅନୁଷିତ ହୋଇଥିଲା

ବିଧାୟକ ବିଷ୍ଟ ସେଠୀ ପ୍ରକ୍ସ ନିର୍ଦ୍ଦେଶକ ମଧୁସ୍ଦନ ମିଶ୍ର ଓ ଯୋଜନା ଅଧିକାରୀ ଉମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗଦେଇ ବିଭିନ୍ନ ସମସ୍ ସଂପର୍କରେ ଆଲୋକପାତ କରିବା ସହ ତୂରନ୍ତ କାର୍ଯ୍ୟାନୁଷ୍ୱାନ ଗ୍ରହଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି

ଛକର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଛି

ଗୁରୁତର ଅବସ୍ଚାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଚିକିସାଳୟ ଓ ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ଡରିତ କରାଯାଇଛି

ଭାଲୁ ଆକ୍ରମଣ ଅନୁଗୁଳ କିଲ୍ଲା ଛେଣ୍ଡିପଦାସ୍ସିତ ବ୍ରାହ୍କଶବିଲ ଗାଁରେ ତିନୋଟି ଭାଲୁଙ୍କ ଆକ୍ରମଣରେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି ଚିକିହା ପାଇଁ ସେମାନଙ୍କ ଡାକ୍ତରଖାନାରେ ଭର୍ତି କରାଯାଇଛି

ଇଂଲଣ୍ଡ ଆକି ଚତୁର୍ଥଥର ଲାଗି ବିଶ୍ୱକପ୍ ଫାଇନାଲ୍ରେ ଅବତୀର୍ଷ ହେଉଥିବାବେଳେ ନ୍ୟୁଜିଲାଣ୍ ଦ୍ୱିତୀୟ ଥରପାଇଁ ଫାଇନାଲ୍ ମ୍ୟାଚ୍ ଖେଳିବ

ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ଆନ୍ତର୍ଜାତିକ ପ୍ରତିଯୋଗିତାକୁ ସଫଳ କରିବା ପାଇଁ ରାକ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ରାକ୍ୟ ଟେବୁଲ୍ ଟେନିସ୍ ଆସୋସିଏସନ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି

ଆସନ୍ତାକାଲି ଇଂଲଣ୍ ଓ ସିଙ୍ଙାପୁର ଦଳ ଓଡ଼ିଶାରେ ପହଞ୍ ବେ

ଅନ୍ୟପକ୍ଷରେ ପାକିସ୍ତାନ ଦଳ ଖେଳିବା ନେଇ ଏବେ ମଧ୍ୟ ଆଶଙ୍କା ରହିଛି